ସେହି ଆଧାରରେ ଏହି ଚିଠା କୃଷିନୀତି ପ୍ରକାଶ ପାଇଛି

ସେହିଭଳି କଟକରେ ଅର୍ଥମନ୍ତୀ ନିରଞ୍ଚନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ

ଭାରତର ସ୍ୱାଧୀନତା ସଂଗ୍ରମା ଇତିହାସର ଏହା ଏକ ଗରିମାମୟ ଦିବସ

ସେହିପରି ଏସ୍ୟୁସିଆଇସି ଏବଂ ବିପୁବୀ ଛାତ୍ର ସଂଗଠନ ଅଲଇଣ୍ଡିଆ ଡିଏସ୍ଓ ପକ୍ଷରୁ କଟକ ଠାରେ ଅଗଷ୍ କ୍ରାନ୍ଡି ଦିବସ ପାଳନ କରାଯାଇଛି

କିନ୍ତୁ ପୋଲାଭରମର ବ୍ୟାକ ଓ୍ୱାଟର ପ୍ରଭାବରେ ମୋଟୁ ଅଂଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ବ୍ୟାକ ଓ୍ୱାଟର ପ୍ରଭାବରେ ସିଲେରୁ ଓ ସାବେରୀ ନଦୀ ଜଳ ପଛକୁ ଠେଲି ହେଉଥିବାରୁ ଉଭୟ ନଦୀର ଜଳ ନିଷ୍କାସନ ହୋଇପାରୁନାହି ଫଳରେ ମୋଟୁର ମୁଗି ପଏକ୍କ ନିକଟସ୍ଥ ମଧୁସ୍ଦନ ପାର୍କ ବିନାୟକପୁର ବାରିବାଂଛା ଆଲମା ଓ ପେଟା ଆଦି ଗ୍ରାମର ଲୋକେ ବନ୍ୟା ଜଳ ଘେରରେ ରହିଛନ୍ତି